ସେ କହିଛନ୍ତି ପ୍ରତ୍ୟେକ ଶ୍ରେଣୀ ଓ ଅଞ୍ଚଳର ଲୋକମାନଙ୍କ ଅଂଶଗ୍ରହଣ ଦ୍ୱାରା ଦେଶରେ କ୍ରୀଡ଼ା ସଂସ୍କୃତିର ବିକାଶ ହୋଇପାରିବ ବର୍ତ୍ତମାନର ଯୁବପିଢ଼ି ସୁସ୍ଥ ରହିବା ଓ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ନେଇ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି ପିତାମାତା ଅଭିଭାବକ ଓ ଶିକ୍ଷକମାନଙ୍କର କ୍ରୀଡ଼ା ପ୍ରତି ମନୋଭାବରେ ମଧ୍ୟ ପରିବର୍ତ୍ତନ ଘଟିଲାଣି ଶ୍ରୀ କୋବିନ୍ଦ କହିଛନ୍ତି ସାମ୍ବହିକ ଉଦ୍ୟମରେ ଭାରତ କ୍ରୀଡ଼ା କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ ହୋଇପାରିବ

ରାଷ୍ଟପତି କହିଛନ୍ତି ଆମେ ନିଶ୍ଚିତ ରୂପେ ଏହି ଲକ୍ଷ୍ୟ ହାସଲ କରିପାରିବା

ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ରାଷ୍ଟ୍ରପତି କହିଛନ୍ତି ସେ ଉଭୟ କ୍ରୀଡ଼ାବିତ୍ ଓ ଦେଶବାସୀଙ୍କ ପାଇଁ ପ୍ରେରଣାର ଉସ ହୋଇ ରହିଛନ୍ତି ମେଜର ଧ୍ୟାନଚାନ୍ଦ ହକିରେ ଅଭୂତପୂର୍ବ ସଫଳତା ହାସଲ କରିଥିଲେ ବ୍ରୋଲି ଶ୍ରୀ କୋବିନ୍ଦ କହିଛନ୍ତି କ୍ରୀଡ଼ାମନ୍ତ୍ରୀ କିରଣ ରିଜିକୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଅଶଗ୍ରହଣ କରିଥିଲେ ପୁରସ୍କୃତ ହୋଇଥିବା କ୍ରୀଡ଼ାବିତ୍ମାନେ ବେଙ୍ଗାଲୁରୁ ପୁଣେ ସୁନିପଥ୍ ଚଣ୍ଡୀଗଡ଼ କୋଲକାତା ଲକ୍ଷ୍ନୌ ଦିଲ୍ଲୀ ମୁମ୍ୟାଇ ଭୋପାଳ ହାଇଦ୍ରାବାଦ ଓ ଇଟାନଗର ଭଳି ଦେଶର ବିଭିନ୍ନ ପ୍ରାନ୍ତରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ମର ଆକାଶବାଣୀ ଓ ଦ୍ରଦର୍ଶନରେ ସିଧା ପ୍ରସାରଣ ହୋଇଛି ପ୍ରଥମଥର ପାଇଁ ଜାତୀୟ କ୍ରୀଡ଼ା ଓ ଦୁଃସାହସିକ ପୁରସ୍କାର କାର୍ଯ୍ୟକ୍ରମ ଅନ୍ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଛି

ଆଜି ଜାତୀୟ କୀଡ଼ା ଦିବସ ଅବସରରେ ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏହି ଘୋଷଣା କରିଛନ୍ତି

ଦ୍ରୋଣାଚାର୍ଯ୍ୟ ରେଗୁଲାର ପୁରସ୍କାର ରାଶି ଦଶଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି

ପିଏମ୍ ଇନାଗୁରେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଓ ପ୍ରଶାସନିକ ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଝାନ୍ସୀରେ ଅବସ୍ଥିତ ଓ ବୁନ୍ଦେଲଖଣ୍ଡ ଅଞ୍ଚଳର ଏହା ଏକ ପ୍ରମୁଖ ଅନୁଷାନ ଭାବେ ପରିଗଣିତ ହୋଇଆସୁଛି ଉଦ୍ଘାଟନ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଅନ୍ଲାଇନ୍ ଜରିଆରେ ବାର୍ତ୍ତାଳାପ କରିଥିଲେ

ବିଶ୍ୱବିଦ୍ୟାଳୟରେ କୃଷି ଉଦ୍ୟାନ ବିଦ୍ୟା ଓ ଜଙ୍ଗଲୀକରଣ ଉପରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯାଇଥାଏ

ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ୱିତ କରାଯିବା ଦ୍ୱାରା ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ଓ ମୃତ୍ୟୁହାର ହ୍ରାସ ପାଉଛି

ପ୍ରବଳ ଭୂସ୍କଳନ ଓ ରାଜପଥ ଦବିଯିବା ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି ଗତ ମଙ୍ଗଳବାର ଦିନ ଭୋରୁ ଦଲୱାଲ ନଶରୀ ଓ ପିଧାଠାରେ ଜାତୀୟ ରାଜପଥ ଦବିଯାଇଛି ଗୁରୁବାର ଦିନ ରାଜପଥର ବିଭିନ୍ନ ସ୍ଥାନରେ ଭୂସ୍କଳନ ହୋଇଛି ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଦେଶର ଅନ୍ୟାନ୍ୟ ଭାଗ ସହ କାଶ୍ମୀର ଉପତ୍ୟକାକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥ ମଙ୍ଗଳବାର ଭୋରୁ ଏପର୍ଯ୍ୟନ୍ତ ଯାନବାହାନ ଚଳାଚଳ ପାଇଁ ବନ୍ଦ ରହିଛି

ଏହା ବ୍ୟତୀତ ଗୁରୁବାର ସକାଳୁ ଲଗାଣ ବର୍ଷା ଯୋଗୁଁ ପନ୍ଥିଆଲ ମୋମ୍ପାସି ବ୍ୟାଟେରୀ ଚସ୍ମସ୍ ମରୋଗ ଟାଫେଡ ଏରିଆ ମୋଡଠାରେ ସାନି ଭ୍ରସ୍କଳନ ହୋଇଛି ଏହାଯୋଗୁଁ ରାଜପଥର ପରିସ୍ଥିତି ଆହୁରି ଅଧିକ ଖରାପ ହୋଇପଡ଼ିଛି ଅତ୍ୟାବଶ୍ୟକ ସାମଗ୍ରୀବହନ କରି ଯାଉଥିବା ଶହଶହ ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହାନ ରାଜପଥରେ ଅଟକି ରହିଛି ରାଜପଥକୁ ସଫା କରିବା ପାଇଁ ବଡ଼ବଡ଼ ଯନ୍ତ୍ରପାତି ସହ ଲୋକମାନଙ୍କୁ ପଠାଯାଇଛି ଝିପ୍ଝିପ୍ ବର୍ଷା ଓ ରାଜପଥ ଦବିବା ଜାରି ରହିଥିବାରୁ ସଫା କରିବା କର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଜାତୀୟ ରାଜପଥକୁ ଯାନବାହାନ ଚଳାଚଳ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଖୋଲିବା ସକାଶେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି

ଏହି ସମୟସୀମାର ସଂପ୍ରସାରଣ ହେଲେ ଏହା ଅନେକ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି

ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ସମୟସୀମା ସଂପ୍ରସାରଣ ଏକ ସାମୟିକ ସମାଧାନ ଓ ଏଥିପାଇଁ ଏକ ସମାଧାନ ପନ୍ନା ବାହାର କରାଯିବା ଉପରେ ଚିନ୍ତା କରାଯାଉଛି ପିଡିଏସ୍ ରିଫର୍ମ ଖାଦ୍ୟ ଓ ସର୍ବସାଧାରଣ ବର୍ଷନ ସଚିବ ସୁଧାଂଶୁ ପାଣ୍ଡେ ବିଭାଗର ଏକ କ୍ଷମତାପନ୍ନ କମିଟିବୈଠକରେ ଅଧ୍ୟକ୍ଷତା କରିଛନ୍ତି ଏହି କ୍ଷମତାପନ୍ନ କମିଟି ପିଡିଏସ୍ରେ ସଂସ୍କାର ପାଇଁ ଯୋଜନା ପ୍ରସ୍ତୁତ ଉଦ୍ଦେଶ୍ୟରେ ଗଠନ କରାଯାଇଛି ସର୍ବସାଧାରଣ ବଙ୍କନ ଯୋଜନାର ସମନ୍ଧିତ ପରିଚାଳନା ଆଇଏମ୍ପିଡିଏସ୍ ବ୍ୟବସ୍ଥାର ସମୀକ୍ଷା ତଥା ସଫପ୍ରସାରଣ ପାଇଁ ଏହି ବୈଠକ ବସିଥିଲା

ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବର୍ଷନ ମନ୍ତ୍ରଣାଳୟ କହିଛି କ୍ଷମତାପନ୍ନ କମିଟି ମଧ୍ୟ 'ଏକ୍ ଦେଶ ଏକ୍ ରେସନ କାର୍ଡ' ଯୋଜନା ଆଧାର ନମ୍ଘର ବର୍ଷନ ଓ ମୋବାଇଲ୍ ଆପ୍ଗୁଡ଼ିକର ବିକାଶ କ୍ଷେତ୍ରରେ ଅଗ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀ ଥିବା ସ୍ଥାନାନ୍ତରିତ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ହେଉଛି ଏହାର ମୂଳଲକ୍ଷ୍ୟ ଏଭଳି ସ୍ଥାନାନ୍ତରିତ ହିତାଧିକାରୀମାନଙ୍କୁ ସହାୟତା କରିବା ଲାଗି ବିଭିନ୍ନ ରାକ୍ୟରେ ଏକ ଜାତୀୟ ହେଲ୍ପ ଲାଇନ ନୟର ସ୍ଥାପନ କରିବାକୁ ମଧ୍ୟ ଯୋଜନା କରାଯାଉଛି

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଜନଧନ ଜମାଖାତା ଖୋଲାଯାଇ ଦେଶରେ ଏକ ବିପ୍ଳବ ଅଣାଯାଇ ପାରିଛି